ବିଶେଷକରି ଖୋର୍ଭ୍ଧା ସୁଦରଗଡ଼ କଟକ ଏବଂ ଯାଜପୁର ଜିଲ୍ଲା ଉପରେ ଅଧିକ ଧ୍ଧାନ ଦେବାପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ସାମାଜିକ ଦୂରତ୍ ପାଳନ କରିବା ସହ ମାସ୍କ ପିକ୍ଷିବା ବାଧ୍ଘତାମୂଳକ କରାଯାଇଛି

ଏହାଦ୍ୱାରା ଗ୍ରାମାଞଳର ଲୋକମାନଙ୍କୁ ସେମାନଙ୍କ ଦ୍ୱାରଦେଶରେ ନ୍ୟାୟ ଉପଲହ୍ସ ହୋଇପାରିବ

ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଏ ସମ୍ମର୍କରେ ସ୍ୟଚନା ଦେଇ କହିଛନ୍ତି ଚଳିତ ବର୍ଷ ରାଜ୍ୟ ସରକାର ନାମ ଲେଖା ଆବେଦନ ଦେୟ ହ୍ରାସ କରିଛନ୍ତି